ଏବେ ମଧ୍ଧ ଜଣେ ଶିଶ୍ନ ନିଖୋଜ

ପ୍ରଥମଥର ପାଇଁ ଓଡ଼ିଶାରେ ଭିଭିପାଟ୍ ମେସିନ୍ ବ୍ୟବହାର ହେବ ଇଭିଏମ୍ ଓ ଭିଭିପାଟ୍ ସଂପର୍କରେ ବ୍ୟାପକ ପ୍ରଚାର କରାଯିବ

ସବୁ ଭୋଟରଙ୍କୁ ଭିଭିପାଟ୍ ନେଇ ଅବଗତ ହେବାକୁ ଅନୁରୋଧ କରାଯାଇଛି

ଏହା ପାଇଁ ଆବଶ୍ୟକ ତଥ୍ୟ ଉଭୟ ସରକାରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟକୁ ଜଣାଇବାକୁ କୁହାଯାଇଥିଲା

ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା ଜଣାପଡ଼ିଛି

ସେହିପରି ଏହି ଡଙ୍ଗା ବୁଡ଼ି ଘଟଣାରେ ଆହତମାନଙ୍କ ଚିକିହା ମାଗଣାରେ କରାଯିବାକୁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଏବେ ବି ନିଖୋକ ଥିବା କଣେ ଯାତ୍ରୀଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି

ତେବେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକେ ପ୍ରତ୍ୟାହୃତ ହୋଇଥିଲା ପରେ ମୃତଦେହଗୁଡିକୁ ଅନ୍ତିମ ସଂସ୍କାର ପାଇଁ ଶ୍ବଶାନକୁ ନିଆଯାଇଥିବା ଖବର ଆମର ହସ୍ତଗତ ହୋଇଛି

ମହିଳାଙ୍କୁ ସ୍ୱାବଲମ୍ୟୀ ଓ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ ରହିଛି

ଦିନ ତମାମ କୁହୁଡ଼ି ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି

ସମୁଦ୍ର ଅଶାନ୍ତ ରହିବା କାରଣରୁ ସମୁଦ୍ର ମଧ୍ଧକୁ ମହ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି

ଉଦ୍ଧାର ପରେ ନବକାତ ଶିଶୁକନ୍ୟାକୁ ପୁରୁଶାକଟକ ହସ୍ୱିଟାଲ୍ରେ ଭର୍ତି କରାଯାଇଛି